ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଯୋଗଦେଇ ଦେଶ ବିଦେଶର ବଡ ବଡ କଫାନୀମାନଙ୍କୁ ଓଡିଶାରେ ପୁଞ୍ଚି ନିବେଶ କରିବା ପାଇଁ ଆହ୍ୱାନ ଦେଇଛନ୍ତି

ଏହି ଯୋଜନାରେ ମାଗଶାରେ ତାର ଖୁକ୍ଷ ବଲ୍ବ ଯୋଗାଇ ଦିଆଯାଉଛି ବୋଲି ବିଦ୍ୟୁତ୍ ବିଭାଗ ସୂତ୍ରରୁ ଜଶାପଡ଼ିଛି

ସୂଚନାଯୋଗ୍ୟ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ନିର୍ଦ୍ଦେଶକ୍ରମେ ପ୍ରତ୍ନତତ୍ତ୍ ବିଭାଗ ପକ୍ଷରୁ ସାରା ଦେଶରେ ବିଭିନ୍ନ ଐତିହ୍ୟସ୍ଚଳୀଗୁଡ଼ିକର ପ୍ରବେଶ ଶୁଳ୍କ ବୃଦ୍ଧି କରାଯାଇଛି

ଫଳରେ ରାକପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିଲା ଘଟଣାସ୍ଥୁଳରେ ବଲାଙ୍ଗିର ଉପଜିଲ୍ଲାପାଳ ଏସ୍ଡିପିଓ ସଦର ଥାନା ଓ ପୁଇନ୍ତଳା ଥାନା ଅଧିକାରୀ ପହଞ୍ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା

ସମସ୍ତ ଚାଉଳ ବିଦ୍ୟାଳୟ ମଧ୍ୟାହ୍ ଭୋଜନ ପାଇଁ ଉଦ୍ଦିଷ୍ଟ ଥିବାରୁ ସଂପୂକ୍ତ ଠିକାଦାର ଓ ଅଭିଯୁକ୍ତଙ୍ ବିରୁଦ୍ଧରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି

ଲଘୁଚାପ ଦକ୍ଷିଣ ପଣ୍କିମ ମୌସୁମୀବାୟୁ ଏବେ ରାଜ୍ୟରେ ସକ୍ରିୟ ରହିଛି

ମାଲକାନଗିରି କୋରାପୁଟ ନବରଙ୍ଗପୁର ନୂଆପଡ଼ା ଏବଂ ବରଗଡ଼ର ଗୋଟିଏ ଦୁଇଟି ସ୍ରାନରେ ପ୍ରବଳ ବର୍ଷା ହେବାର ସ୍ୟାବନା ରହିଛି ବୋଲି ଭୁବନେଶ୍ୱର ପାଶିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି